ବୃଦ୍ଧି ପାଇଛି

ଏଥିପାଇଁ ଏକ ବିଶେଷ ଦେଶଭକ୍ତି ଗୀତ ପରିବେଷଣ କରାଯିବ

ଜିଲ୍ଲ ଶ୍ରମବିଭାଗ ପକ୍ଷରୁ ଶ୍ରମିକମାନଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଜାରି ରହିଛି

ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତୀ ସମୀର ଦେ ରାଜ୍ୟ ମୁଖପାତ୍ର ପୀତାମ୍ଘର ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ